ରାଜ୍ୟରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ

ସେହିପରି କଟକ ରେଭେନ୍ନା ବିଶ୍ୱବିଦ୍ୟାଳୟରେ ମଧ୍ଧ ଛାତ୍ରଛାତ୍ରୀମାନେ ଅନ୍ଲାଇନ୍ ପରୀକ୍ଷା ଦାବିରେ ଧାରଣାରେ ବସିଛନ୍ତି ଭଦ୍କ ସ୍ୱୟଂଶାସିତ ମହାବିଦ୍ୟଳୟ ରାଉରକେଲା ଓ ଖଲିକୋଟସ୍ସିତ ବିଭିନ୍ନ ମହାବିଦ୍ୟାଳୟ ମାନଙ୍କରେ ବିଦ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି

ଏହା ଏକ ଗୁପ୍ତନୀତି ହୋଇଥିବାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥାଏ

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଶିପାଗ କେନ୍ଦ୍ ପକ୍ଷରୁ ଏହି ସତର୍କ ସୂଚନା ଦିଆଯାଇଛି